ସେଠାରେ ଶ୍ରୀ ମୋଦିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ପୁଲିସ୍ ମହାନିର୍ଦ୍ଦେଶକ ପ୍ରମୁଖ ସ୍ୱାଗତ କରିବେ

ସେଠାରୁ ସଡ଼କ ପଥରେ ବକ୍କି ଜଗବନ୍ଧୁ ଷ୍ଟାଡିୟମ୍ରେ ପହଞ୍ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ଜିଲ୍ଲାର କେତେକ ସ୍ଥାନରେ ରାସ୍ତା ଧୋଇଯିବା ଫଳରେ ବିଭିନ୍ ଅଞଳକୁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି

ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦଠାରେ ମଧ୍ଧ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି